ସେ କହିଛନ୍ତି ଯେ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ରେ ଶୌଚାଳୟ ଓ ଉଉମ ପାନୀୟ ଜଳର ସୁବିଧା ଉପଲହ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ

ଆକି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଶ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି

ଏହା ବ୍ୟତୀତ ସମସ୍ତ ଜିଲ୍ଲାପାଳମାନଙ୍କୁ ଅଣ ରିହାତି କିରୋସିନ୍ ଆବଶ୍ୟକତା କଶାଇବାକୁ ବିଭାଗ ତରଫରୁ ଅନୁରୋଧ କରାଯାଇଛି

ପୁଶି ଥରେ ଚିଠି ଲେଖାଯାଇ ଜଣେଇ ଦିଆଯିବ

ପାଇଁ ଲୋକେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଆତ୍କ ନିଯୁକ୍ତି ପାଇ ପାରିଛନ୍ତି

ଜିଲ୍ଲାର ବର୍ଷାର ପରିମାଣ ଓ ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଅବଗତ କରାଇଥିଲେ

ଏଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ଧ ସଜାଗ ଥିଲା

ଅନ୍ୟ ପକ୍ଷରେ ବିଜେପି ପକ୍ଷରୁ ଖଶି ଶ୍ରମିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସାଧାରଣ ସମ୍ମାଦକ କାଳନ୍ଦୀ ସାମଲଙ୍କ ନେତୂତ୍ୱରେ ଖଶି ବନ୍ଦ ଆନ୍ଦୋଳନକୁ ଜୋରଦାର କରାଯାଇଛି

ଏହା ଫଳରେ ଏନ୍ଟିପିସି ଓ ନାଲ୍କୋ ସମେତ ବିଭିନ୍ନ ପାଓ୍ୱାର୍ ପ୍ଲାକ୍ଷଗୁଡ଼ିକରେ କୋଇଲା ସଙ୍କଟ ଦେଖାଦେଇଛି

ଆକି ଅପରାହୁରେ ଶିଶୁ ଜଣକ ଗ୍ରାମ ନିକଟସ୍ କେନାଲ୍ ବନ୍ଧ ଉପରେ ଖେଳୁଥିବାବେଳେ ହଠାତ୍ କେନାଲ ଭିତରକୁ ଖସି ପଡ଼ିଥିଲା ପରିବାର ଲୋକେ ପାଶିରୁ ଶିଶୁଟିକୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନାରେ ଭର୍ତି କରିଥିଲେ

ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ